ବିଜେପି ଲିଷ୍ଟ ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିକେପି ଆଜି ତା'ର ପ୍ରାର୍ଥୀ ତାଲିକା ଘୋଷଣା କରିଛି

ଗତକାଲି ବିକେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ତାଲିକା ଚୂଡ଼ାନ୍ତ କରାଯାଇଛି

ଉତ୍ତର ପ୍ରଦେଶ ରାଜ୍ୟଶାଖା କଂଗ୍ରେସ ସଭାପତି ରାଜ୍ବବର୍ ଆଜି ଲକ୍ଷ୍ନୌଠାରେ ଏହି ଘୋଷଣା କରିଛନ୍ତି ଏଥିସହ ଆପ୍ନା ଦଳ ପାଇଁ କଂଗ୍ରେସ ଦୁଇଟି ଆସନ ଛାଡ଼ିଦେଇଛି ଏବଂ ଜନ ଅଧିକାର ପାର୍ଟି ସହ ନିର୍ବାଚନୀ ରାଜିନାମାରେ ଉପନୀତ ହୋଇଛି ବିହାର ଏନ୍ଡିଏ ବିହାରରେ ଶାସକ ଗଣତାନ୍ତିକ ମେଣ୍ଟ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନଗୁଡ଼ିକୁ ଚିହ୍ନଟ କରିଛି ଆଜି ଅପରାହ୍ୱରେ ପାଟନାଠାରେ ବିକେପି କେଡିୟୁ ଓ ଲୋକ ଜନଶକ୍ତି ପାର୍ଟି ପକ୍ଷରୁ ଏକ ମିଳିତ ବିବୃତ୍ତିରେ ଏହି ଘୋଷଣା କରାଯାଇଛି ଜନତାଦଳ ୟୁନାଇଟେଡ୍ ରାଜ୍ୟଶାଖା ସଭାପତି ବଶିଷ୍ଠ ନାରାୟଣ ସିଂ ବିଜେପି ରାଜ୍ୟଶାଖା ସଭାପତି ନିତ୍ୟାନନ୍ଦ ରାୟ ଏବଂ ଏଲ୍ଜେପି ରାଜ୍ୟ ସଭାପତି ପଶୁପତି କୁମାର ପାରସ୍ ମିଳିତ ସାମ୍ଭାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ସେମାନେ କହିଛନ୍ତି ସଂସଦୀୟ ବୋର୍ଡ଼ ବୈଠକ ପରେ ପ୍ରାର୍ଥୀମାନଙ୍କ ନାମ ଚୃଡ଼ାନ୍ତ ହେବ

ଏଲ୍ଜେପି ହାଜିପୁର ବୈଶାଳୀ ସମସ୍ତିପୁର କାମୁଇ ଠଗରିଆ ଓ ନାଓଦା ଆସନରୁ ପ୍ରାର୍ଥୀ ଛିଡ଼ା କରାଇବାକୁ ସ୍ଥିର ହୋଇଛି

ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ୱାଇଏସ୍ କଗନ୍ମୋହନ ରେଡ୍ଜୀ କଡ଼ପା ଜିଲ୍ଲାର ଇଡୁପାୟାପାଲାଠାରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଚ୍ଚନ୍ତି ଟିଏନ୍ ଏନ୍ଡିଏ ତାମିଲ୍ନାଡ଼ୁରେ ଏଆଇଏଡିଏମ୍କେ ଏବଂ ବିଜେପି ସମେତ ଏନ୍ଡିଏର ଅନ୍ୟ ଅଂଶୀଦାର ଦଳଗ୍ରଡ଼ିକ କିଏ କେଉଁ ଲୋକସଭା ଆସନର୍ ପ୍ରାର୍ଥୀ ଛିଡ଼ା କରାଇବେ ତାହା ସ୍ଥିର କରିଛନ୍ତି

ବିଜୟକାନ୍ତଙ୍କ ନେତୃତ୍ୱାଧୀନ ଡିଏମ୍ଡିକେ ପାର୍ଟି ଚେନ୍ନାଇ ଉତ୍ତର ତ୍ରିଚିରାପଲ୍ଲି ଏବଂ ଅନ୍ୟ ଦ୍ରଇଟି ଆସନର୍ତ୍ର ପ୍ରାର୍ଥୀ ଛିଡ଼ା କରାଇବ

ଏହି ଆସନଗୁଡ଼ିକ ହେଉଛି ବରପେଟା କାଳିଆବୋର୍ ଏବଂ ଧୁବ୍ରୀ ଗତକାଲି ନୂଆଦିଲ୍ଲୀରେ ଏଜିପିର ପ୍ରମୁଖ ନେତା ଏବଂ ବିଜେପି ମଧ୍ୟରେ କଥାବାର୍ତ୍ତା ପରେ ଏହି ନିଷ୍ପଭି ନିଆଯାଇଛି ଏହି ଆଞ୍ଚଳିକ ଦଳକୁ ମଧ୍ୟ ରାଜ୍ୟସଭା ଆସନପାଇଁ ଗୋଟିଏ ଆସନ ମିଳିବ ଦିନେ ଦୁଇ ଦିନ ମଧ୍ୟରେ ଏଜିପି ତା'ର ପ୍ରାର୍ଥୀ ତାଲିକା ଘୋଷଣା କରିବ

ରାଜ୍ୟଶାଖା ସଭାପତି ବିଏସ୍ ୟେଦୁରାପ୍ପାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ଦକ୍ଷିଣ ଭାରତପାଇଁ ଦଳର ପ୍ରଭାରୀ ବିଏଲ୍ ସନ୍ତୋଷ ଏବଂ ଜାତୀୟ ସାଧାରଣ ସମ୍ପାଦକ ପି ମୁରଲୀଧର ରାଓ ଓ ଅନ୍ୟମାନେ ଉପସ୍ଥିତ ଥିଲେ ବଛାଯାଇଥିବା ପ୍ରାର୍ଥୀମାନଙ୍କ ନାମ ତାଲିକା ଉପରେ ଚଡ଼ାନ୍ତ ନିଷ୍ପଭି ନେବାପାଇଁ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପାଖରେ ଏହି ତାଲିକା ଉପସ୍ଥାପନ କରାଯିବ ବୈଠକ ପରେ ବିକେପି ବିଧାୟକ ଅରବିନ୍ଦ ଲିୟାବଳୀ କହିଛନ୍ତି ଚଳଚ୍ଚିତ୍ର ତାରକା ଓ ରାଜନେତା ସ୍ୱର୍ଗତ ଅମ୍ଘରୀଶଙ୍କ ପତ୍ନୀ ସୁମଲତାଙ୍କ ନିଷ୍ପଭିକୁ ଅପେକ୍ଷା କରାଯାଇଛି ତାଙ୍କଠାରୁ ଉତ୍ତର ମିଳିଲା ପରେ ମାଣ୍ଡ୍ୟା ଆସନ ପାଇଁ ପ୍ରାର୍ଥୀ ଚୟନ କରାଯିବ ସେ କହିଛନ୍ତି ଆକି ରାତିରେ କିମ୍ବା ଆସନ୍ତାକାଲି ସକାଳେ ବିକେପି ସଭାପତି ଅମିତ୍ ଶାହାଙ୍କ ସହ ବଛାଯାଇଥିବା ପ୍ରାର୍ଥୀମାନଙ୍କ ସଂକ୍ରାନ୍ତରେ ଆଲୋଚନା ହେବ

ସୁଷମା ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦ୍ରଲ୍ଲା ସାହିଦ୍ଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇ ଦ୍ୱିପକ୍ଷୀୟ ସହଯୋଗ ଏବଂ ମାଳଦ୍ୱୀପକୁ ଉନ୍ନୟନ ସହାୟତା ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ଶ୍ରୀମତୀ ସ୍ୱରାଜ ଆକି ଅପରାହ୍ରରେ ମାଳଦ୍ୱୀପର ରାଜଧାନୀ ମାଲେ ନଗରରେ ପହଞ୍ଚଥିଲେ ତାଙ୍କର ଏହି ଦୁଇଦିନିଆ ଗସ୍ତ କାଳରେ ଶ୍ରୀମତୀ ସ୍ୱରାଜ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ ବାଚସ୍କତି କ୍ୱାସିମ୍ ଇବ୍ରାହିମ୍ ଓ ଅନେକ ମନ୍ତ୍ରୀଙ୍କୁ ସାକ୍ଷାତ୍ କରିବେ ପୂର୍ବ ରାଜିନାମାଗୁଡ଼ିକର ରୂପାୟନ ଫଳାଫଳ ସମେତ ବର୍ତ୍ତମାନ ଓ ଭବିଷ୍ୟତ୍ ସହଯୋଗ ସଂକ୍ରାନ୍ତରେ ଉଭୟ ପକ୍ଷ ମଧ୍ୟରେ ଆମ୍ବଳଚ୍ଚଳ ଆଲୋଚନା ହେବ ଚୀନ୍ ଅଜ୍ହର୍ ଚୀନ୍ କହିଛି କାତିସଂଘଦ୍ୱାରା ମସୁଦ୍ ଅକ୍ହର୍କୁ ବିଶ୍ୱସ୍ତରୀୟ ସନ୍ତାସବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରିବାପାଇଁ ଭାରତର ପ୍ରସ୍ତାବ ଉପରେ ଯେଉଁ ଅବରୋଧ କରାଯାଇଛି ତାହା ଖୁବ୍ ଶୀଘ୍ର ସମାଧାନ ହୋଇଯିବ ନୂଆଦିଲ୍ଲୀରେ ଅବସ୍ଥାପିତ ଚୀନ୍ର ରାଷ୍ଟ୍ରଦୃତ ଲୁଓ ଝାଓହୁଇ ସାମ୍ଭାଦିକମାନଙ୍କୁ କହିଛନ୍ତି ଏହା କେବଳ ଏକ ବୈଷୟିକ ଅବରୋଧ ଏହା ଉପରେ କଥାବାର୍ତ୍ତା ଜାରି ରଖିବାକୁ ସମୟ ଅଛି ସେ କହିଛନ୍ତି ଭାରତର ଉଦ୍ବେଗ ପ୍ରତି ଚୀନ୍ ସଚେତନ ରହିଛି ଏବଂ ଏହି ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରାଯିବ

ଗତକାଲି ମୁଷଳ ଧାରାରେ ବର୍ଷା ଓ ମାଟି ଅତଡ଼ା ଖସିବା ଯୋଗୁଁ ପ୍ରାଦେଶିକ ରାଜଧାନୀ ସେଣ୍ଟାନି ନିକଟରେ ହଠାତ୍ ବନ୍ୟା ଆସିଥିଲା କାତୀୟ ଦୁର୍ବିପାକ ସଂସ୍ଥା କହିଛି ସେଠାରେ ବହୁସଂଖ୍ୟାରେ ଘର ଭାଙ୍ଗିଯାଇଛି ଉଦ୍ଧାର ଓ ଅନୁସନ୍ଧାନ କାର୍ଯ୍ୟ କାରି ରହିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଥିବା ଦୁର୍ବିପାକ ସଂସ୍ଥା ପକ୍ଷରୁ କୁହାଯାଇଛି

ଯାତ୍ରୀବାହୀ ଟ୍ରେନ୍ଟି ନାସିରାବାଦ କିଲ୍ଲାର ଦେରାମୁରାଦ୍ କମାଲି ଷ୍ଟେସନ୍ରେ ପହଞ୍ଚବା ପରେ ବୋମା ବିସ୍ଫୋରଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି

ଏହି ଆକ୍ରମଣ ଘଟାଇଥିବା କେହି ଦାବି କରି ନାହାନ୍ତି

ଦ୍ୱିତୀୟାର୍ଦ୍ଧରେ ରତ୍ନବାଳା ଦେବୀ ଭାରତ ପକ୍ଷରୁ ପଞ୍ଚମ ଗୋଲ୍ ସ୍କୋର୍ କରିଥିଲେ ଏହି ବିଜୟ ସହ ଭାରତ ଗ୍ରପ୍ ବି'ରେ ପ୍ରଥମ ସ୍ଥାନରେ ରହିଥିବାବେଳେ ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି ସେହିପରି ଗ୍ରପ୍ ଏ'ରେ ନେପାଳ ପ୍ରଥମ ସ୍ଥାନରେ ରହିଛି

ଜାପାନ୍ର ନାଓମିଠାରେ ଏସୀୟ ରେସ୍ ୱାକିଂ ଚାମ୍ପିୟନ୍ସିପ୍ରେ ଚତୁର୍ଥ ସ୍ଥାନ ହାସଲ କରି ସେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି

ବର୍ତ୍ତମାନ ଭାରତରୁ ଆଉ କୌଣସି କ୍ରୀଡ଼ାବିତ୍ ଟେକିଓ ଅଲମ୍ପିକ୍ସ୍ ପାଇଁ ଯୋଗ୍ୟ ବିବେଚିତ ହୋଇ ନାହାନ୍ତି ବିଶ୍ୱ ଚାମ୍ପିୟନ୍ସିପ୍ ପାଇଁ ଅନ୍ୟ ଦୁଇ ଜଣ ଭାରତୀୟ ପ୍ରତିଯୋଗୀ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ସେମାନେ ହେଲେ ଦେବୀନ୍ଦର ଓ ଗଣପତି ବ୍ୟାଡ୍ମିଣ୍ଟନ୍ ଭାରତର ବ୍ୟାଡ୍ମିିି୍୍କନ ଖେଳାଳୀ ବି ସାଇ ପ୍ରଣୀତ୍ ବାସେଲ୍ଠାରେ ଚାଲିଥିବା ସ୍ୱିସ୍ ଓପନ୍ ଟ୍ରଫି ପାଇଁ ଆକି ସନ୍ଧ୍ୟାରେ ଖେଳିବେ

ଉଭୟଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ପ୍ରତିଯୋଗିତା ଗତବର୍ଷ ବ୍ୟାଙ୍କକ୍ଠାରେ ଅନୁଷ୍ଠିତ ଥୋମାସ୍ ଏବଂ ଉବେର୍ କପ୍ ଫାଇନାଲ୍ରେ ଚୀନ୍ର ପ୍ରତିଯୋଗୀ ପ୍ରଥମ ମ୍ୟାଚ୍ରେ ପ୍ରଣୀତ୍ଙ୍କୁ ହରାଇଥିଲେ ଗତକାଲି ସେମିଫାଇନାଲ୍ରେ ପ୍ରଶୀତ୍ ଭଲ ପ୍ରଦର୍ଶନ କରି ଚୀନ୍ର ପାଞ୍ଚ ନୟର ମାନ୍ୟତାପ୍ରାପ୍ତ ଖେଳାଳୀ ଏବଂ ଚୀନ୍ର ଅଲମ୍ପିକ୍ ଚାମ୍ପିୟନ୍ ଚେନ୍ ଲଙ୍ଗ୍ଙ୍କୁ ହରାଇଥିଲେ